ପିଏମ୍ ସାଉଥ୍ ଆଫ୍ରିକା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଗାଣ୍ଡା ପରିଦର୍ଶନ ପରେ ଜୋହାନ୍ସବର୍ଗରେ ଆରମ୍ଭ ହେଉଥିବା ଦଶମ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ କରିଛନ୍ତି

ସେଠାରେ ଆଲୋଚନା ହେବାକୁ ଥିବା ବିଷୟଗୁଡ଼ିକ ମଧ୍ୟରେ ବିଶ୍ୱଶାନ୍ତି ସୁରକ୍ଷା ସୁପ୍ରଶାସନ ଏବଂ ବାଣିଜ୍ୟ ସମ୍ପର୍କିତ ସମସ୍ୟା ସ୍ଥାନ ପାଇଛି ଏହି ସମ୍ମିଳନୀ କାଳରେ ଶ୍ରୀ ମୋଦି ଚୀନ୍ ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ଏବଂ ଦକ୍ଷିଣ ଆପ୍ରିକା ରାଷ୍ଟ୍ରପତି ସାଇରିଲ୍ ରାମପୋଷାଙ୍କ ସହ ଆଲୋଚନା କରିବାର କାର୍ଯ୍ୟସ୍ଟଚୀ ରହିଛି ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି ଆଫ୍ରିକାରେ ବ୍ରିକ୍ସ ଚତୁର୍ଥ ଶିଳ୍ପ ବିପ୍ଳବ କ୍ଷେତ୍ରରେ ବିକାଶ ଏବଂ ଭାଗିଦାରିତା ବ୍ରିକ୍ସ ହେଉଛି ବ୍ରାଜିଲ୍ ରୁଷ୍ ଭାରତ ଚୀନ ଏବଂ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ଏକ ସଙ୍ଗଠନ ପ୍ରଧାନମନ୍ତ୍ରୀ ତାଙ୍କର ଦୁଇଦିନିଆ ଉଗାଣ୍ଡା ଗସ୍ତକାଳରେ ସେଠାକାର ରାଷ୍ଟ୍ରପତି ୟୁରି ମୁସେବିନିଙ୍କ ସହ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ସେଠାକାର ସଂସଦରେ ଉଦ୍ବୋଧନ ଦେବା ଅବସରରେ ଭାରତ ଆତଙ୍କବାଦ ଏବଂ ବିଭିନ୍ନ ବାହ୍ୟଶକ୍ତି ବିରୋଧରେ ଆଫ୍ରିକା ସହ ସହଯୋଗପୂର୍ବକ ଦୃଢ଼ ମୁକାବିଲା କରିବ ବୋଲି ଘୋଷଣା କରିଥିଲେ ଉଗାଣ୍ଡା ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିମାନ ବନ୍ଦରରେ ଉଚ୍ଛସିତ ବିଦାୟ ଜଣାଇଥିଲେ ଶ୍ରୀ ମୋଦି କହିଛନ୍ତି ତାଙ୍କର ଉଗାଣ୍ଡା ଗସ୍ତ ଫଳପ୍ରଦ ହୋଇଛି ସେ ରାଷ୍ଟ୍ରପତି କୁଗୁଟା ମୁସେବେନି ଏବଂ ଉଗାଶ୍ଡାର ଜନସାଧାରଣଙ୍କୁ ଶୁଭେଛା ଜଣାଇଛନ୍ତି ସେ କହିଛନ୍ତି ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ଅର୍ଥନୈତିକ ଦୃଢ଼ତା ସୃଷ୍ଟି କରିବା ସହ ଉଭୟ ଦେଶର ସମ୍ପର୍କ ସୁଦୃଢ଼ କରିବ

ଶ୍ରୀ ମୋଦି ଘୋଷଣା କରିଛନ୍ତି ମହାତ୍ମାଗାନ୍ଧିଙ୍କ ପ୍ରତିମ୍ଭି ଥିବା ଉଗାଖାର ଜିଞ୍ଜାଠାରେ ଭାରତ ଏକ ଗାନ୍ଧି ଐତିହ୍ୟ କେନ୍ଦ୍ର ସ୍ଥାପନ କରିବ

ଏ ସଂକ୍ରାନ୍ତରେ ନିର୍ବାଚନ କମିଶନ କହିଛନ୍ତି ଆସନ୍ତା ଲୋକସଭା ନିର୍ବାଚନରେ ସମସ୍ତ ଭୋଟଗ୍ରହଣ କେନ୍ଦ୍ର ଭିଭିପାଟ୍ ମେସିନ୍ ବ୍ୟବହାର କରାଯିବ ଭବିଷ୍ୟତରେ ଉପନିର୍ବାଚନ ଏବଂ ରାଜ୍ୟ ବିଧାନସଭା ନିର୍ବାଚନ କ୍ଷେତ୍ରରେ ମଧ୍ୟ ଏହି ମେସିନ୍ ବ୍ୟବହାର କରାଯିବ

ଅବଶିଷ୍ଟ ଭିଭିପାଟ୍ ମେସିନ୍ ଚଳିତ ବର୍ଷ ନଭେମ୍ଘର ପୂର୍ବରୁ ଯୋଗାଇ ଦିଆଯିବ ବୋଲି ନିର୍ବାଚନ କମିଶନ କହିଛନ୍ତି ପ୍ରିଭିଲେଜ୍ ମୋସନ୍ ଆଜି କଂଗ୍ରେସ ଏବଂ ବିଜେପି ରାଫେଲ ଯୁଦ୍ଧବିମାନ ଦୁର୍ନୀତିରେ ଉଭୟ ଉଭୟଙ୍କ ବିରୋଧରେ ଲୋକସଭାରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଗତ କରିଛନ୍ତି ବିଜେପି ସାଂସଦ ଅନୁରାଗ ଠାକୁର ଲୋକସଭାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧିଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ଆଗତ କରି କହିଛନ୍ତି ରାହୁଲ୍ ଗାନ୍ଧି ରାଫେଲ୍ ଯୁଦ୍ଧବିମାନ ସମ୍ପର୍କରେ ଗୃହରେ ମିଥ୍ୟା କହିଛନ୍ତି କଂଗ୍ରେସ ମଧ୍ୟ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ଆଗତ କରି କହିଛି ଅନାସ୍ଥା ପ୍ରସ୍ତାବ ଆଲୋଚନା ସମୟରେ ଉଭୟ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଗୃହକୁ ବିଭ୍ରାନ୍ତିକର ତଥ୍ୟ ଦେଇଛନ୍ତି ଆଜି ଶ୍ରନ୍ୟକାଳ ସମୟରେ କଂଗ୍ରେସ ନେତା ମଲ୍ଲିକାର୍ଚ୍ଚୁନ ଖାଡ୍ଗେ ସ୍ୱାଧିକାର ଭଙ୍ଗ ଆଗତ କରି ବାଚସ୍କତି ସୁମିତ୍ରା ମହାଚ୍ଚନଙ୍କୁ ଏହି ଘଟଣା ସ୍ୱାଧିକାର କମିଟିକୁ ପଠାଇବାକୁ ଅନୁରୋଧ କରିଛନ୍ତି

ଆଜି ସମ୍ଭାଦଦାତାମାନଙ୍କୁ ଏ ସମ୍ପର୍କରେ ସୂଚନା ଦେଇ ଦଳୀୟ ସାଂସଦ ରାଜୀବ୍ ଗୌଡ଼ା କହିଛନ୍ତି କଳାଧନ ଫେରସ୍ତ ସମ୍ପର୍କରେ ସରକାର କେବଳ ନିଜର ଭାବମୂର୍ତ୍ତି ରକ୍ଷା କରିବାପାଇଁ ଚେଷ୍ଟା ଚଳାଇଛନ୍ତି

ଓପିଏସ୍ ଭିଜିଲାନ୍ସ୍ ତାମିଲ୍ନାଡ଼ୁ ସରକାର ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଓ ପନିର୍ସେଲ୍ଭମ୍ ଏବଂ ତାଙ୍କ ପରିବାରବର୍ଗଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ତଦନ୍ତ ପାଇଁ ଅନୁମତି ଦେଇଥିବା ହାଇକୋର୍ଟଙ୍କୁ ଜଣାଇଛନ୍ତି ଅଭିଯୋଗ ଅନୁଯାୟୀ ଶ୍ରୀ ପନିର୍ସେଲ୍ଭମ୍ ଏବଂ ତାଙ୍କ ପରିବାର ସଦସ୍ୟ ବେନିୟମ ବୁଝାମଣା ପୂର୍ବକ ସମ୍ପଭି ଠୁଳ କରିଛନ୍ତି ଆଜି ଏହି ମାମଲାରେ ବିଚାରପତି କୟଚନ୍ଦ୍ରନ୍ଙ୍କ ଇଜିଲାସ୍ରେ ଶୁଣାଣି ହୋଇଥିଲା

ବିଶ୍ ନଗର ସେସନ୍ସ୍ କୋର୍ଟ ବିଚାରପତି ଭିପି ଅଗ୍ରୱାଲ୍ ହାର୍ଦ୍ଦିକ୍ ପଟେଲ୍ ଓ ତାଙ୍କର ଦୁଇ ଜଣ ସହଯୋଗୀଙ୍କୁ ଭାରତୀୟ ପିଙ୍ଗଳ ଆଇନର ଦଙ୍ଗା ପୋଡ଼ାଜଳା ସରକାରୀ ସମ୍ପତ୍ତି ନଷ୍ଟ ଓ ବେଆଇନ ଭାବେ ଏକତ୍ରିତ ହେବା ଧାରା ଅନୁସାରେ ଦୋଷୀ ସାବ୍ୟସ୍ତ କରିଛନ୍ତି

ଗଡ଼କରୀ ନମାମି ଗଙ୍ଗେ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ବିହାର ଝାଡ଼ଖଣ୍ଡ ପଶ୍ଚିମବଙ୍ଗରେ ନମାମି ଗଙ୍ଗା ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଶେଷ କରିବା ନିମନ୍ତେ ଜଳସମ୍ପଦ ମନ୍ତ୍ରୀ ନୀତିନ ଗଡ଼କରୀ ଠିକାଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆଜି ନୂଆଦିଲ୍ଲୀରେ ସେହିସବୁ ରାଜ୍ୟଗୁଡ଼ିକର ନମାମି ଗଙ୍ଗା ପ୍ରକଳ୍ପର କାର୍ଯ୍ୟ ସମୀକ୍ଷା କରି ଶ୍ରୀ ଗଡ଼କରୀ ସେହିସବୁ କାର୍ଯ୍ୟରେ ବାଧା ସୃଷ୍ଟିକାରୀ ସମସ୍ୟାକୁ ସମାଧାନ କରିବା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ଅଧିକାରୀମାନଙ୍କୁ କହିଛନ୍ତି

ମାଡ୍ରାସ୍ ଏଚ୍ସି ଆଜି ମାଡ୍ରାସ୍ ଉଚ୍ଚ ନ୍ୟାୟାଳୟ ଟେଲିଫୋନ ଦୁର୍ନୀତି ମାମଲାରେ ତଳ କୋର୍ଟଦ୍ୱାରା ମୁକ୍ତ ହୋଇଥିବା ମାରନ୍ ଭାଇମାନଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିବା ନିମନ୍ତେ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ଏହି ଘଟଣାର ବିଚାର ଏକ ବର୍ଷ ମଧ୍ୟରେ ଶେଷ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି

ସେ କହିଛନ୍ତି ଶାନ୍ତିଶୃଙ୍ଖଳା ରକ୍ଷା କରିବା ଏବଂ ସାମ୍ପ୍ରଦାୟିକ ଦଙ୍ଗା ରୋକିବା ରାଜ୍ୟ ସରକାରଙ୍କ ପ୍ରାଥମିକ ଦାୟିତ୍ୱ ମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର ସାମ୍ପ୍ରଦାୟିକ ଦଙ୍ଗା ଥିବା କ୍ଷେତ୍ରଗୁଡ଼ିକରେ ରାଜ୍ୟଗୁଡ଼ିକୁ ଆଗୁଆ ସତର୍କ ସୂଚନା କାରି କରିବା ସହିତ ସୁରକ୍ଷା ସମ୍ପର୍କିତ ବ୍ୟବସ୍ଥା ମଧ୍ୟ ଅନୁଧ୍ୟାନ କରିଥା'ନ୍ତି ଆର୍ଏସ୍ ଫୁଜିଟିଭ୍ ଇକୋନୋମିକ୍ ବିଲ୍ ଅର୍ଥ ହଡପ୍ କରି ଦେଶ ଛାଡ଼ି ଚାଲିଯାଉଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର ଦଶ୍ଡ ବିଧାନ କରିବା ଏବଂ ସମ୍ପତ୍ତି ବାଜ୍ୟାପ୍ତ କରିବା ସମ୍ପର୍କିତ ବିଲ୍ ଆଜି ରାଜ୍ୟସଭାରେ ଆଲୋଚନାପାଇଁ ଗୃହିତ ହୋଇଛି ଆଜି ମଧ୍ୟାହୁ ପରେ ଅର୍ଥମନ୍ତ୍ରୀ ପିୟୁଷ ଗୋଏଲ୍ ଏହି ବିଲ୍ ଆଗତ କରି କହିଛନ୍ତି କର ଠକେଇ ଏବଂ ଋଣ ପରିଶୋଧ ନ କରି ବିଦେଶକ୍ତ ପଳାୟନ କର୍ତ୍ତବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର ଦଶ୍ଚବିଧାନ ପାଇଁ ଏହି ବିଲ୍ରେ ବ୍ୟବସ୍ଥା ରହିଛି

ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କିୟା ନାଇଡୂ ପ୍ରସ୍ତାବ ଦେଇଛନ୍ତି ସରକାର ସମସ୍ତ ଦେଶ ସହିତ ଅର୍ଥନୈତିକ ଅପରାଧକ୍କ ପ୍ରତ୍ୟର୍ପଣ କରିବା ନେଇ ଚୁକ୍ତି କରିବା ଆବଶ୍ୟକ ଆସାମ ଏନ୍ଆରସି ଜାତୀୟ ନାଗରିକ ରେଜିଷ୍ଟର ଏନ୍ଆରସି ଚିଠା ଜାରି ହେବା ପରେ ଆସାମ ଏବଂ ପଡ଼ୋଶୀ ରାଜ୍ୟଗ୍ରଡ଼ିକରେ ଆଇନ ଶ୍ରୁଙ୍ଗଳା ପରିସ୍ଥିତି ଉପରେ ନଜର ରଖିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ଏକ ସରକାରୀ ବିବୃତ୍ତିରେ ଆସାମ ସରକାରଙ୍କୁ ମୁଖ୍ୟ ଶାସନ ସଚିବ ଏବଂ ରାଜ୍ୟର ପ୍ରାଧ୍ୟକୃତ ସଙ୍ଗଠନ ତଥା କେନ୍ଦ୍ରୟ ସଙ୍ଗଠନକୁ ନେଇ ଏକ ରାଜ୍ୟସ୍ତରରୀୟ ସମନ୍ୱୟ କିମିଟି ଗଠନ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ଏହି ଚିଠା ରେଜିଷ୍ଟର ସମ୍ପର୍କରେ ସମସ୍ତ ଜନସାଧାରଣଙ୍କୁ ସହଜରେ ସ୍ବଚନା ପ୍ରଦାନ ଲାଗି ଭାରତର ରେଜିଷ୍ଟ୍ରାର୍ କେନେରାଲ୍ଙ୍କୁ ୱେବ୍ସାଇଟ୍ ଦେୟମୁକ୍ତ ଫୋନ୍ ନୟର ଏବଂ ଏସ୍ଏମ୍ଏସ୍ ବ୍ୟବସ୍କା ବ୍ୟବହାର କରିବା ଲାଗି କୃହାଯାଇଛି ଏହି ଚିଠା ରେଜିଷ୍ଟରରେ ପଞ୍ଜିକୃତ ହୋଇ ନ ଥିବା ନାମ ଦରଜ ପାଇଁ ସମସ୍ତ ସୁବିଧା ସୁଯୋଗ ସମ୍ପର୍କରେ କନସାଧାରଣଙ୍କୁ ଟିକିନିଖ୍ ଅବଗତ କରାଇବା ଲାଗି ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଛି

ଟ୍ରମ୍ପ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି ଆଣବିକ କାର୍ଯ୍ୟକ୍ରମ ସମ୍ପର୍କରେ ଇରାନ୍ ସହ କାରବାର କରିବା ନେଇ ୱାଶିଂଟନ୍ ପ୍ରସ୍ତତ ଅଛି

ୱାର୍ଲ୍ କପ୍ ଲଣ୍ଡନଠାରେ ଚାଲିଥିବା ବିଶ୍ୱକପ୍ ହକିରେ ଆସନ୍ତାକାଲି ଭାରତୀୟ ମହିଳା ଦଳ ଆୟାର୍ଲ୍ୟାଣ୍ଡ ବିପକ୍ଷରେ ଦ୍ୱିତୀୟ ମ୍ୟାଚ୍ ଖେଳିବ